ଏହାକୁ କେନ୍ଦ୍ର କରି ପାର୍ଲାମେଣ୍ଟରେ ହଟ୍ଟଗୋଳ ହୋଇଥିଲା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ଭୋଟଗଣତି ହେବ

ଏସ୍ସି ସାହିନବାଗ ସୁପ୍ରିମକୋର୍ଟ କହିଛନ୍ତି ଦିଲ୍ଲୀର ସାହିନବାଗ ଅଞ୍ଚଳରେ ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ କିୟା ସର୍ବସାଧାରଣଙ୍କ ପାଇଁ ଅସ୍ତ୍ରିଧା ସୃଷ୍ଟି କରାଯାଇ ପାରିବ ନାହିଁ ଜଷ୍ଟିସ୍ ଏସ୍କେ କୌଲ ଓ କେଏମ୍ ଯୋଶେଫ୍ଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଦିଲ୍ଲୀ ସରକାର ଓ ପୁଲିସ୍କୁ ନୋଟିସ୍ ପଠାଇଛନ୍ତି ସେହି ଅଞ୍ଚଳରୁ ବିକ୍ଷୋଭକାରୀମାନଙ୍କୁ ହଟାଇବା ବିଷୟ ଲୋଡ଼ାଯାଇ କିଛି ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ଖଶ୍ତପୀଠ କହିଛନ୍ତି ତାହା ଏକ ଆଇନ ଓ ଲୋକମାନେ ତାହା ଉପରେ ସେମାନଙ୍କର ଆପଭି ଅଭିଯୋଗ ଉତ୍ଥାପନ କରିପାରିବେ କୋର୍ଟ କହିଛନ୍ତି ଲୋକମାନଙ୍କର ବିକ୍ଷୋଭ ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ଏହା ଯୋଗୁଁ ସର୍ବସାଧାରଣଙ୍କ ପାଇଁ ରାସ୍ତାକୁ ଅବରୋଧ କରାଯାଇ ପାରିବ ନାହିଁ ଖଣ୍ଡପୀଠ ପୁଣି କହିଛନ୍ତି ସେଭଳି ଏକ ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପାଇଁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପାରିବ ନାହିଁ ସେମାନେ ଯଦି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ଖଣ୍ଡପୀଠ ପୁଣି କହିଛନ୍ତି ଅପରପକ୍ଷର ଯୁକ୍ତି ନ ଶୁଣି ଅଦାଲତ ବର୍ତ୍ତମାନ କୌଣସି ରାୟ ଦେଇପାରିବେ ନାହିଁ

ଆର୍ଏସ୍ ରିଜଭେସନ ସରକାର କହିଛନ୍ତି ଅନୁସ୍ଚିତ ଜାତିଉପଜାତି ସଂରକ୍ଷଣ ସଂକ୍ରାନ୍ତ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ବିସ୍ଚତ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ଉପଯୁକ୍ତ ନିଷ୍ପଭି ନିଆଯିବ ସୁପ୍ରିମ୍କୋର୍ଟ ସମ୍ପ୍ରତି ଦେଇଥିବା ଏକ ରାୟରେ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ଅନୁସ୍ଚିତ ଜାତିଉପଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଥିଲେ ରାଜ୍ୟସଭାରେ ଏକ ବିବୃତ୍ତି ଦେଇ ସାମାଜିକ ନ୍ୟାୟମନ୍ତ୍ରୀ ଥାଓଡ଼ଚାନ୍ଦ ଗେହେଲତ କହିଛନ୍ତି କେନ୍ଦ୍ର ସରକାର ଏହି ମାମଲାରେ ଏକ ପକ୍ଷ ନଥିବାବେଳେ କୌଣସି ଆଫିଡେବିଡ୍ ମଧ୍ୟ ଦାଖଲ କରିନାହାନ୍ତି

ଦଳ ନିର୍ବିଶେଷରେ ସମସ୍ତ ବିରୋଧୀ ଦଳ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କର ଏହି ରାୟ ଉପରେ ପ୍ରଶ୍ନବାଚୀ ଉଞ୍ଚାପନ କରିଛନ୍ତି ଓ ଅନୁସ୍ଚିତ କାତି ଓ ଉପଜାତି ବର୍ଗର ସ୍ୱାର୍ଥର ସୁରକ୍ଷା ଦିଗରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଛନ୍ତି ଏହା ଏକ ଅତି ଗୁର୍ଗୁତର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସୁପ୍ରିମ୍କୋର୍ଟରେ ଏହାର ସମୀକ୍ଷା ପାଇଁ ଆବେଦନ କରିବା ଉଚିତ ସେ ପୁଣି କହିଛନ୍ତି କୋର୍ଟଙ୍କର ଏହି ନିଷ୍ପଭିକୁ ରଦ୍ଦ କରିବା ଲାଗି ପାର୍ଲାମେଣ୍ଟରେ ଏକ ବିଲ୍ ଆଗତ ହେବା ଉଚିତ୍ ବିଏସ୍ପିର ଶତିଶ ଚନ୍ଦ ମିଶ୍ରା ସରକାରଙ୍କ ମନ୍ତବ୍ୟକୁ ଅସ୍କଷ୍ଟ ଏବଂ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇଛନ୍ତି ଅନୁସୂଚିତ କାତି ଓ ଉପଜାତି ବର୍ଗର ସ୍ୱାର୍ଥର ସୁରକ୍ଷା ଲାଗି କେନ୍ଦ୍ର ସରକାର ମାମଲାରେ ଏକ ପକ୍ଷ ରହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ସମୀକ୍ଷା ପିଟିସନ ଦାଏର କରିବା ପାଇଁ ସମୟସୀମା ବିଷୟରେ କଣାଇବାକୁ ସରକାରଙ୍କୁ କହିଛନ୍ତି ଉଚ୍ଚ ନ୍ୟାୟପାଳିକାରେ ଅନୁସ୍ଚିତ କାତି ଉପକାତି ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଲାଗି ସେ ଦାବି କରିଛନ୍ତି ସିପିଆଇଏମ୍ର ଟିକେ ରଙ୍ଗରାଜନ କହିଛନ୍ତି ସଂରକ୍ଷଣକୁ ଲୋପ କରିବା ପାଇଁ ଏହା ଏକ ବଡ଼ ଚକ୍ରାନ୍ତ ଟିଏମ୍ସିର ସ୍ରଖେନ୍ଦ୍ର ଶେଖର ଓ ଟିଆର୍ଏସ୍ର କେ କେଶବ ରାଓ ତ୍ରରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି

ସମସ୍ତ ଆଶଙ୍କାକୁ ଦୂର କରି ସେ କହିଛନ୍ତି କୌଣସି ବର୍ଗର ସଂରକ୍ଷଣ ଲୋପ ହେବ ନାହିଁ ଓ ସରକାର ଏଥିପାଇଁ ସମ୍ପର୍ଷ୍ଣ ପ୍ରତିଶ୍ରତିବଦ୍ଧ ବିଜେପିର ଭୂପେନ୍ଦ୍ର ଯାଦବ ମଧ୍ୟ ସମାନ ମତାମତ ଦେଇଛନ୍ତି ପରେ ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ ଏସ୍ପି ଟିଏମ୍ସି ବିଏସ୍ପି ଡିଏମ୍କେ ବାମପନ୍ନୀ ଦଳ ଏନ୍ସିପି ଓ ଅନ୍ୟ ଦଳଗ୍ରଡ଼ିକର ସଦସ୍ୟମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଯେଉଁଠି ପ୍ରାଥମିକ ସ୍ତରରେ ମାମଲା ରୁକୁ ହୋଇନଥିବ ଏକ ଅଦାଲତ ସେ କ୍ଷେତ୍ରରେ ଆଗୁଆ କ୍ରାମିନ ଦେଇପାରିବେ ଖଣ୍ଡପୀଠ କହିଛନ୍ତି ଆଇନ ଅନୁସାରେ ଏଫ୍ଆଇଆର୍ ରୁକୁ କରାଯିବା ପୂର୍ବରୁ ପ୍ରାର୍ୟିକ ତଦନ୍ତ କରିବା ନିହାତି ଆବଶ୍ୟକ ନୁହେଁ ତା'ଛଡ଼ା କୌଣସି ପୋଲିସ୍ ଅଫିସରଙ୍କଠାରୁ ଅନୁମତି ନେବା ମଧ୍ୟ ନିହାତି ଆବଶ୍ୟକ ନୁହେଁ ଜଷ୍ଟିସ୍ ରବିନ୍ଦ୍ର ଭଟ୍ଟ ଓ ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ କହିଛନ୍ତି ପ୍ରତ୍ୟେକ ନାଗରିକ ଆଉ ଜଣେ ନାଗରିକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ ଓ ଭ୍ରାତୂଭାବର ଭାବନା ବଜାୟ ରଖିବା ଆବଶ୍ୟକ ସେ କହିଛନ୍ତି ଅନୁସ୍ରଚିତ ଜାତି ଉପକାତି ଆଇନ ଅଧୀନରେ ଯଦି ପ୍ରାଥମିକ ସ୍ତରରେ ମାମଲା ରୁଜୁ ହୋଇନାହିଁ ତେବେ ଏକ ଅଦାଲତ ଏଫ୍ଆଇଆର୍କୁ ରଦ୍ଦ କରିପାରିବେ ସେ କହିଛନ୍ତି ଆଗୁଆ ଜାମିନର ଅତ୍ୟଧିକ ବ୍ୟବହାର ଦ୍ୱାରା ପାର୍ଲାମେଣ୍ଟର ପ୍ରକୃତ ଉଦ୍ଦେଶ୍ୟର ମଧ୍ୟ ଲଂଘନ ହେବ ଅନୁସ୍ଚିତ ଜାତି

ଏସ୍ସି ଏସ୍ଟି କଂଗ୍ରେସ ଅନୁସ୍ଚିତ କାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କ ସଂରକ୍ଷଣ ସଂକ୍ରାନ୍ତରେ ସଂପ୍ରତି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ କଂଗ୍ରେସ ପ୍ରଶ୍ନବାଚୀ ଉହ୍ଚାପନ କରିଛି କଂଗ୍ରେସ କହିଛି ଏହା ଅନୁସ୍ଚିତ କ୍ରାତି ଓ ଉପଜାତି ବର୍ଗର ଅଧିକାରକୁ ଲଂଘନ କରୁଛି

ଲୋକସଭା ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବିପଦର ମୁକାବିଲା କରିବାକୁ ଦେଶ ସମ୍ପର୍ଷ ପ୍ରସ୍ତୁତ ରହିଛି ଲୋକସଭାରେ ଏ ପ୍ରସଙ୍ଗ ଉପରେ ବିବୃତ୍ତି ଦେଇ ସେ କହିଛନ୍ତି ସମସ୍ତ ସମ୍ଭାବ୍ୟ ସତର୍କତାମଳକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ସରକାର ପରିସ୍ଥିତି ଉପରେ ତୀକ୍ଷ ନଜର ରଖିଛନ୍ତି ମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ତଦାରଖ ପାଇଁ ସରକାର ଏକ ପର୍ଯ୍ୟବେକ୍ଷକ ପ୍ୟାନେଲ୍ ଗଠନ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ଭିଡ଼ିଓ କଲ୍ ମାଧ୍ୟମରେ ରାଜ୍ୟଗୁଡ଼ିକ ସହ ଯୋଗାଯୋଗ କରୁଛନ୍ତି

ଓ୍ୱହାନରୁ ଭାରତୀୟ ଛାତ୍ରମାନଙ୍କୁ ଆଣିଥିବା ଏୟାର୍ ଇଣ୍ଡିଆ କର୍ମଚାରୀ ଓ ଡାକ୍ତରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ଚିନା ଆପ୍ରେସିଏସନ୍ କରୋନା ଭୂତାଣୁ ସଂକ୍ରମଣରେ ଭାରତ ସହଯୋଗର ହାତ ବଢ଼ାଇଥିବାରୁ ଚୀନ୍ ଏଥିପାଇଁ କୃତଜ୍ଞତା ଜଣାଇଛି ଚୀନ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଜବାବରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଭାରତ ପକ୍ଷରୁ ଏହି ବନ୍ଧୁତ୍ୱପୂର୍ଣ୍ଣ ସଂକେତରୁ ଚୀନ୍ର ଜନସାଧାରଣଙ୍କ ପ୍ରତି ଭାରତର ଜନସାଧାରଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ମନୋଭାବର ପ୍ରତିଫଳନ ହେଉଛି

ବଜେଟ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ଆୟକର ରିଟର୍ଣ୍ଣ ଆହୁରି ଅଧିକ କଟିଳ ହୋଇପଡ଼ିଛି ଏଲ୍ଆଇସି ଓ ଏୟାର୍ ଇଣ୍ଡିଆରୁ ସରକାରଙ୍କ ଅଂଶଧନ ପ୍ରତ୍ୟାହାର ଉପରେ ଶ୍ରୀ ମାରାନ ପ୍ରଶ୍ନବାଚୀ ଉଠାଇଛନ୍ତି

ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ମୁଖ୍ୟ ନିର୍ବାଚନ ଅଫିସର ଡକ୍ଟର ରଣବୀର ସିଂହ କହିଛନ୍ତି ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସମ୍ପର୍ଶ୍ଣ ହୋଇଛି

ସେ କହିଛନ୍ତି ଭୋଟଗଣତି କେନ୍ଦ୍ରଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକର ସ୍ରରକ୍ଷା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଅର୍ଦ୍ଧ ସାମରିକ ବାହିନୀ ଯବାନ ଓ ଦିଲ୍ଲୀ ପୁଲିସ୍ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରତିଷେଧକ ଦିଆଯାଇଛି ପିଲାମାନଙ୍କ ଶରୀରରୁ କୂମି ଲୋପ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ

ଗାର୍ଗି କଲେକ୍ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା ବେଳେ କିଛି ଲୋକ କଲେଜ୍ ପରିସର ମଧ୍ୟରେ ପ୍ରବେଶ କରି ବାଳିକାମାନଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଥିଲେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ମହିଳା କମିଶନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିଓ୍ୱାଲ୍ ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ପାଇଁ ଦାବି କରିଛନ୍ତି